ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଶି ଅଧିକରୁ ଅଧିକ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି ସେ କହିଛନ୍ତି ଦେଶର ବଜେଟରେ ସ୍ପାସ୍ଥ୍ୟକ୍ଷେତ୍ର ପରେ ଶିକ୍ଷାକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏଥିରେ ଦକ୍ଷତା ବୃଦ୍ଧି ଗବେଷଣା ଓ ନୂଆ ନୂଆ ପଦ୍ଧତିର ଉଭାବନ ପାଇଁ ଅନେକ ପ୍ରସ୍ତାବ ରହିଛି ବଜେଟରେ ଶିକ୍ଷାକ୍ଷେତ୍ର ସମ୍ପନ୍ଧୀୟ ଏକ ୱେବ୍ନାରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତର ଗଠନ ପାଇଁ ପ୍ରଥମେ ଦେଶର ଯୁବସମାଜର ମନୋବଳକୁ ମଜବୁତ କରିବାକୁ ହେବ ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ଦତି ଆସିବା ସହ ସେମାନଙ୍କର ଦକ୍ଷତା ଓ ଜ୍ଞାନ ବୃଦ୍ଧି ପାଇବ ଏହି ମୌଳିକ ନୀତି ଉପରେ ନୂଆ ଜାତୀୟ ଶିକ୍ଷାନୀତି ପର୍ଯ୍ୟବେସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗବେଷଣା ଓ ଜ୍ଞାନକୁ ସୀମିତ ରଖାଯାଇ ପାରିବ ନାହିଁ ସେ ଦୃଷ୍ଟିରୁ ସରକାର କୃଷି ମହାକାଶ ଓ ପରମାଣୁ ଶକ୍ତି ଭଳି କ୍ଷେତ୍ରଗୁଡ଼ିକ ମଧ୍ୟକୁ ଯୁବକମାନଙ୍କୁ ଆକୃଷ୍ଟ କରାଉଛନ୍ତି ନୂଆ ଶିକ୍ଷାନୀତିରେ ଭାରତୀୟ ଭାଷାଗୁଡ଼ିକର ବ୍ୟବହାର ପ୍ରତି ଗୁରୁତ୍ୱ ଦିଆଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ସରକାର କହିଛନ୍ତି କୋବିଡ୍ ପ୍ରତିଷେଧକ ନେବା ପାଇଁ ହସ୍କିଟାଲ୍ ଗୁଡ଼ିକରେ ଲାଗୁ କରାଯାଇଥିବା ସମୟ ସମ୍ଭନ୍ଧୀୟ କଟକଣା ଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି

ଏ ବିଷୟକୁ ନିର୍ଣ୍ଣିତ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କରିଚ୍ଚନ୍ତି ହସ୍କିଟାଲ୍ ଗୁଡ଼ିକ ପାଇଁ ପ୍ରତିଷେଧକ ଦେବା ସଂକ୍ରାନ୍ତରେ କୌଣସି କାର୍ଯ୍ୟସ୍ତଚୀ ଧାର୍ଯ୍ୟ କରାଯାଇ ନାହିଁ ଓ ସେ ଦୃଷ୍ଟିରୁ ସେମାନେ ନିଜର କାର୍ଯ୍ୟସ୍କଚୀ ନିର୍ଦ୍ଧାରଣ କରିପାରିବେ ସେ କହିଛନ୍ତି ଏହାଦ୍ୱାରା ଖୁବ୍ କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯାଇ ପାରିବ

ସମୟରେ ଅଦଳବଦଳ କରାଯାଇ ଟିକାକରଣ କେନ୍ଦ୍ରରେ ଭିଡ଼ କମ୍ କରାଯାଇ ପାରିବ ଆୟୁଷ୍ମାନ୍ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ପଞ୍ଜିକୃତ ସମସ୍ତ ବେସରକାରୀ ହସ୍କିଟାଲ୍କୁ କୋବିଡ୍ ପ୍ରତିଷେଧକ ଦେବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି

ସରକାର ହସ୍କିଟାଲ୍ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଶରେ କୋବିଡ୍ ପ୍ରତିଷେଧକ ଯୋଗାଇଛନ୍ତି ଓ ଦେଶରେ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ମହକୁଦ ଥିବାର କହିଛନ୍ତି କ୍ୟାବିନେଟ୍ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତ ଓ ଫ୍ରାନ୍କ ମଧ୍ୟରେ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି ଉଭୟ ଦେଶ ଗତ ଜାନୁଆରୀ ମାସରେ ଏହି ବୁଝାମଣା ସ୍କାରକପତ୍ର ସ୍ୱାକ୍ଷର କରିଥିଲେ ପୁନର୍ବ୍ୟବହାର କ୍ଷମ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଥିଲା ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ବିକାଶ ଆଶିବ ଏହା ମଧ୍ୟରେ ସୌରଶକ୍ତି ପବନ ଶକ୍ତି ହାଇଡ୍ରୋଜେନ୍ ଓ ବାୟୋମାସ୍ ଶକ୍ତି ଅନ୍ତର୍ଭୁକ୍ତ ବୁଝାମଣା ସ୍କାରକପତ୍ର ଅନୁସାରେ ପରସ୍କରର ବୈଜ୍ଞାନିକମାନଙ୍କୁ ତାଲିମ ଦିଆଯିବ ଓ ବିଜ୍ଞାନ ଓ ବୈଷୟିକଜ୍ଞାନ ସମ୍ପନ୍ଧୀୟ ତଥ୍ୟର ଆଦାନପ୍ରଦାନ ହେବ ଏହାଦ୍ୱାରା ବିଭିନ୍ନ ବୈଷୟିକ ପ୍ରକଳ୍ପ ଉପରେ ଗବେଷଣା ସମ୍ଭବ ହେବ

ରାଜଧାନୀର ଆରଆର୍ ହସ୍ୱିଟାଲରେ ତାଙ୍କୁ ଏହି ପ୍ରତିଷେଧକ ଟିକା ଦିଆଯାଇଛି

ସେ କହିଛନ୍ତି ସରକାର ପରିବହନ ଖର୍ଚ୍ଚ କମ୍ କରିବା ଓ ଯୋଗାଣ ଶୃଙ୍ଖଳ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛନ୍ତି ମନ୍ତ୍ରୀ କହିଛନ୍ତି ସଡ଼କ ରେଳ ଓ ଜଳପଥ ଗୁଡ଼ିକର ସମନ୍ୱୟରେ ଭାରତରେ ଏକ ଦେଶ ଏକ ବଜାର ଏକ ଯୋଗାଣ ବ୍ୟବସ୍ଥା ସାକାର ହେବ ଶ୍ରୀ ଗୋଏଲ କହିଛନ୍ତି ସରକାର ଉନ୍ନତି ଆଶିବା ସୃଷ୍ଟି କରିବା ଓ ଉତ୍ସର୍ଗ କରିବା ଭଳି ତିନୋଟି ମନ୍ତ୍ର ସହ ଅଗ୍ରସର ହେଉଛନ୍ତି

ସରକାର ଅନେକ ସ୍କାର୍ଟ୍ ସହର ଓ ଶିଳ୍ପ ପାର୍କ ସ୍ଥାପନ କରିଥିବାର ମନ୍ତ୍ରୀ କହିଛନ୍ତି ଏଥିସହିତ ଉପକୂଳ ଅଞ୍ଚଳ ଅର୍ଥନୈତିକ ଜୋନ୍ ମାନ ସୃଷ୍ଟି କରାଯାଇଛି

ସାମୁଦ୍ରିକ କ୍ଷେତ୍ର ଆତ୍ମ ନିର୍ଭର ଭାରତ ପାଇଁ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ସେ କହିଛନ୍ତି ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ଭାରତ ଜୋର୍ସୋରରେ ଉଦ୍ୟମ ଆରମ୍ଭ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି ସେ କହିଛନ୍ତି ଏ କ୍ଷେତ୍ରରେ ଭାରତର ବେଶ୍ ଦକ୍ଷତା ଥିବାରୁ ଭାରତ ସାମୁଦ୍ରିକ ଅର୍ଥନୀତିର ବିକାଶରେ ନାହିଁ ନ ଥିବା ସଫଳତା ହାସଲ କରିବ ବିଭିନ୍ନ ସଂସ୍କାର ମାଧ୍ୟମରେ ସରକାର ବିଶ୍ୱସ୍ତରୀୟ ସାମୁଦ୍ରିକ ମୌଳିକ ଢାଞ୍ଚା ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି କୌଣସି ଗୋଟିଏ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆନଯାଇ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ବନ୍ଦର କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରି ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଅର୍ଥନୀତିର ବିକାଶରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦରଗୁଡ଼ିକୁ ଉପକୂଳ ଅର୍ଥନୈତିକ ଜୋନ୍ ଗୁଡ଼ିକ ସହ ସଂଯୋଗ କରିବା ଲକ୍ଷ୍ୟରେ ଏହିସବୂ ପଦକ୍ଷେପ ନିଆଯାଇଛି ଏହାଦ୍ୱାରା ବନ୍ଦର ଭିଭିକ ସ୍ମାର୍ଟ୍ ସହର ମାନ ସୃଷ୍ଟି ହୋଇପାରିବ ଓ ବନ୍ଦରଗୁଡ଼ିକ ନିକଟରେ ଆନ୍ତର୍ଜାତିକ ଚାହିଦାର ପୂରଣ ହେବା ଭଳି ସାମଗ୍ରୀମାନ ଉତ୍ପାଦନ କରାଯିବ

କ୍ରିକେଟ୍ ଭାରତ ଓ ଙ୍ଗଳଣ୍ଡ ମଧ୍ୟରେ ଚତୁର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ

ଗତ ସପ୍ତାହରେ ଅନୁଷ୍ଠିତ ତୂତୀୟ ଟେଷ୍ଟ ମ୍ୟାଚ୍ ମାତ୍ର ଦୁଇ ଦିନ ଭିତରେ ଶେଷ ହୋଇଯାଇଥିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ଇତିହାସରେ ସବୁଠୁ ସ୍ୱଚ୍ଚକାଳୀନ ଟେଷ୍ଟ ମ୍ୟାଚ୍ ଭାବେ ରେକର୍ଡ ସୃଷ୍ଟି କରିଛି